କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍୍ଣ ନିଷ୍କଭି ନିଆଯାଇଥିବାର ଜଣାପଡ଼ିଛି କ୍ୟାବିନେଟ୍ ନାଗରିକ ସଂଶୋଧନ ବିଲ୍କୁ ଅନୁମୋଦନ କରିଛି

କେନ୍ଦ୍ର ଅର୍ଥ ଓ ଉଦ୍ୟୋଗ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଓ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର ଏକ ସାମ୍ଭାଦିକ ସମ୍ମିଳନୀରେ ଏହା ଜଣାଇଛନ୍ତି ଗଭ୍ ଓନିୟନ୍ ପିଆଜର ବର୍ଦ୍ଧିତ ମୂଲ୍ୟକୁ ଦୃଷ୍ଟିରେ ରଖି ସରକାର ଉଭୟ ପାଇକାରୀ ଓ ଖ୍ରଚୂରା ବ୍ୟବସାୟୀମାନଙ୍କପାଇଁ ପିଆଜର ମହଜୂଦ୍ ସୀମାର ସମୀକ୍ଷା କରିଛନ୍ତି

ଖୋଲା ବଜାରରେ ପର୍ଯ୍ୟାପ୍ତ ପିଆଜ ଉପଲହ କରିବା ଉଦ୍ଦେଶ୍ୟରେ ଏଭଳି ନିଷ୍କତ୍ତି ନିଆଯାଇଛି ଏକ ଟ୍ୱିଟ୍ କରି ଖାଉଟି ବ୍ୟପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ କହିଛନ୍ତି ଆମଦାନୀ ହେଉଥିବା ପିଆଜ କ୍ଷେତ୍ରରେ ଏହି ମହଜୁଦ୍ ସୀମା ଲାଗୁ ହେବ ନାହିଁ

ସୁପ୍ରିମ୍କୋର୍ଟ କହିଛନ୍ତି ଶ୍ରୀ ଚିଦାୟରମ୍ କୋର୍ଟଙ୍କ ଅନୁମତି ବିନା ଦେଶ ବାହାରକୁ ଯାଇପାରିବେ ନାହିଁ ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରିବେ ନାହିଁ କିମ୍ବା ପ୍ରମାଣ ନଷ୍ଟ କରିପାରିବେ ନାହିଁ

ଟ୍ରାଏ ଏମ୍ଏନ୍ପି ଭାରତୀୟ ଟେଲିଯୋଗାଯୋଗ ନିୟନ୍ତ୍ରଣ କର୍ତ୍ତପକ୍ଷ ଟ୍ରାଏ ମୋବାଇଲ୍ ନୟର ପୋର୍ଟେବିଲିଟି ନିୟମକୁ ଆହୁରି ସରଳ କରିଛି

ଏହି ନିୟମ ଜନ୍ମୁ କାଶ୍ମୀର ଆସାମ ଓ ଉତ୍ତର ପୂର୍ବାଞ୍ଚଳକୁ ଛାଡ଼ି ଦେଶର ବାକି ସବୁ ସର୍କଲ୍ ପାଇଁ ଲାଗୁ ହେବ

ଉଡ଼ାଣ ରିମୋଟ୍ ଏରିଆଜ୍ ଦେଶର ଦୂରଦୂରାନ୍ତ ଅଞ୍ଚଳକୁ ଗମନାଗମନର ବୃଦ୍ଧି ପାଇଁ ସରକାର ଚତୁର୍ଥ ପର୍ଯ୍ୟାୟ ଆଞ୍ଚଳିକ ଗମନାଗମନ ଯୋଜନା ଉଡ଼ାଶର ଶୁଭାରମ୍ଭ କରିଛନ୍ତି ବେସାରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି ଏହି ପର୍ଯ୍ୟାୟରେ ଉତ୍ତର ପୂର୍ବାଞ୍ଚଳ ଦେଶର ପାହାଡ଼ିଆ ଅଞ୍ଚଳ ଜମ୍ମୁ କାଶ୍ମୀର ଲଦାଖ୍ ଓ ଦ୍ୱୀପ ଅଞ୍ଚଳକୁ ବିମାନ ଯୋଗେ ସଂଯୋଗ କରାଯିବ

ତାଙ୍କ ସହ ଏକ ପ୍ରତିନିଧି ମଣ୍ଡଳ ଯିବ ଓ ମହାରାଷ୍ଟ୍ର ରାଜ୍ୟପାଳ ଭଗତ୍ ସିଂହ କୋଶିଆରୀ ସ୍ୱିଡେନ୍ ରାଜା ଓ ରାଣୀଙ୍କ ସମ୍ମାନାର୍ଥେ ଏକ ଭୋଜିସଭାରେ ଆୟୋଜନ କରିଛନ୍ତି ସେମାନେ ସମୁଦ୍ର ତଟ ସଫା କରିବା ପାଇଁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି ଅର୍ତ୍ତଣାଚଳ ଆରେଷ୍ଟ ଅର୍ଚ୍ଚଣାଚଳ ପ୍ରଦେଶର ପାସିଘାଟଠାରେ ଗତକାଲି ପୂର୍ବ ସିଆଙ୍ଗ୍ ଜିଲ୍ଲା ପୁଲିସ୍ ଜଣେ ବେଆଇନ ଅସ୍ତ୍ରଶସ୍ତ ଯୋଗାଉଥିବା ବ୍ୟକ୍ତିକୁ ଗିରଫ କରିଛି ପୂର୍ବ ସିଆଙ୍ଗ୍ ଏସ୍ପି ରାଜୀବ ରଞ୍ଜନ ସିଂହ କହିଛନ୍ତି ଗିରଫ ହୋଇଥିବା ବ୍ୟକ୍ତିର ନାମ ମହେନ୍ଦ୍ର ଯାଦବ ଓ ତା'ର ଘର ବିହାରରେ ବୋଲି ଜଣାପଡ଼ିଛି

ସେବେଠାରୁ ପୁଲିସ୍ ଯାଦବ୍କୁ ଖୋଜୁଥିଲା ପୁଲିସ୍ର ବହୁ ଉଦ୍ୟମ ପରେ ପରିଶେଷରେ ଯାଦବ୍କୁ ଗିରଫ କରାଯାଇଛି

ବିଦ୍ୟୁତ ବିକାଶ ବିଭାଗ କମିଶନର୍ ସଚିବ ହିର୍ଦେଶ କୁମାର କେନ୍ଦ୍ରଶାସିତ ଅଞ୍ଚଳର ବିଦ୍ୟୁତ୍ ସ୍ଥିତି ସମ୍ପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ ତାହା ମଧ୍ୟରେ ବରଫପାତ ପରବର୍ତ୍ତୀ ସମୟରେ ବିଦ୍ୟୁତ୍ ସରବରାହର ପୁନଃସ୍ଥାପନ ଅନ୍ତର୍ଭୁକ୍ତ

ଆସନ୍ତା ଶୀତରତ୍ନ ପୂର୍ବରୁ ଏହା କରାଯିବାକ୍ ନିର୍ଦ୍ଦେଶ ଦିଆଯାଇଛି ଜେକେ କମ୍ପ୍ରେଣ୍ଟ ଜନ୍ମୁ କାଶ୍ମୀର ଉପରାଜ୍ୟପାଳ ଜିସି ମୁର୍ମୁ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ପଞ୍ଚାୟତରେ ଅଭିଯୋଗ ବାକ୍ୱମାନ ଲଗାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକମାନେ ସେମାନଙ୍କ ଅଭିଯୋଗ ବିଷୟରେ ଲେଖି ସେହି ବାକ୍ୱରେ ପକାଇବେ ଓ ସରକାର ସେଗୁଡ଼ିକୁ ଜାଣିବାର ସୁଯୋଗ ପାଇବେ ଗତକାଲି ଜନ୍ମୁରେ ଅନୁଷ୍ଠିତ ପ୍ରଥମ ପ୍ରଶାସନିକ ପରିଷଦ ବୈଠକରେ ସର୍ବସାଧାରଣଙ୍କର ଆପଭି ଅଭିଯୋଗ ସମ୍ବନ୍ଧୀୟ ଆଲୋଚନାବେଳେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି ଯୋଜନା ବିକାଶ ଓ ଆପତ୍ତି ଅଭିଯୋଗ ତଦାରଖ ସଂକ୍ରାନ୍ତ ସରକାରଙ୍କ ପ୍ରଧାନ ସଚିବ ରୋହିନ୍ କନ୍ସଲ୍ ଏ ବିଷୟରେ ବିସ୍ତୃତ ଭାବେ ବ୍ୟାଖ୍ୟା କରିଥିଲେ

ପ୍ରାର୍ଥୀପତ୍ରଗୁଡ଼ିକୁ ଆଜି ଯାଞ୍ଚ କରାଯିବ ଓ ପ୍ରାର୍ଥପତ୍ର ପ୍ରତ୍ୟାହାରର ଶେଷଦିନ ଶୁକ୍ରବାର ରହିଛି

ଇତିମଧ୍ୟରେ ଦ୍ୱିତୀୟ ଓ ତୂତୀୟ ପର୍ଯ୍ୟାୟରେ ଭୋଟ୍ ନିଆଯାଉଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ପ୍ରଚାର ସରଗରମ ହେବାରେ ଲାଗିଛି

ରାଜ୍ୟ ସରକାର ଆସନ୍ତାକାଲି ଦିନଟିକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ସ୍କୁଲ୍ ଓ କଲେଜ୍ପାଇଁ ଛୁଟି ଘୋଷଣା କରିଛନ୍ତି ଯେଉଁ ନିର୍ବାଚନ ମଣ୍ଡଳୀଗୁଡ଼ିକପାଇଁ ଉପନିର୍ବାଚନ ହେଉଛି ସେହି ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଏହି ଛୁଟି ଲାଗୁ ହେବ ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସେହିସବୁ ଅଞ୍ଚଳରେ ନିଷେଧାଦେଶ ଲାଗୁ କରାଯାଇଛି ଓ ମାଦକ ଦ୍ରବ୍ୟର ବିକ୍ରି ଉପରେ ସମ୍ପର୍ଣ୍ଣ ନିଷେଧାଜ୍ଞା ଲାଗୁ କରାଯାଇଛି

ଏକ ଅନ୍ଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଏହାକୁ ଲାଗୁ କରାଯିବ

ସେମାନଙ୍କ ନିକଟକୁ ଏସ୍ଏମ୍ଏସ୍ ଓ ଇ ମେଲ୍ ଜରିଆରେ ସନ୍ଦେଶ ପଠାଯିବ

ସେହି ସମୟରେ ଭାରତୀୟ ଯୁଦ୍ଧକାହାଜଗୁଡ଼ିକ କରାଚି ବନ୍ଦର ଉପରେ ଆକ୍ରମଣ କରି ପଣ୍ଟିମ ଉପକୃଳରେ ପାକିସ୍ତାନ ଆକ୍ରମଣକୁ ପଶ୍ଚ କରିଦେଇଥିଲେ ଦେଶର ସାମୁଦ୍ରିକ ସୀମାର ସୁରକ୍ଷା ଦିଗରେ ନୌବାହିନୀର ଭୂମିକା ଓ ସଫଳତାଗୁଡ଼ିକୁ ସ୍କରଣ କରିବାପାଇଁ ମଧ୍ୟ ନୌବାହିନୀ ଦିବସ ପାଳନ କରାଯାଇଥାଏ